ଅନ୍ୟପକ୍ଷରେ ମେଡିକାଲରେ ଚିକିହାଧୀନ ଥିବା ପୀଡିତାଙ୍କ ଅବସ୍ଥା ସ୍ଥିର ରହିଛି

ଏ ଦୁହେଁ ପୀଡିତାଙ୍କୁ ଭୁବନେଶ୍ୱରରୁ ପୁରୀ ଆଶିଥିଲେ ବୋଲି ଜଶାଯାଇଛି

ସ୍ୱତନ୍ତ ସ୍ୱାର୍ଡ ଦ୍ୱାରା ଗିରଫ ହୋଇଥିବା ଚତୁର୍ଥ ଅଭିଯୁକ୍ତ ବୁଲୁ ବାରିକ କଣେ ସିଆରପିଏପ୍ ଯବାନ ବୋଲି ସ୍ଚନା ମିଳିଛି

ଖାଦ୍ୟ ଯୋଗାଣ ମନ୍ତୀ ରଣେନ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଦର ନିୟନ୍ତଶ ପାଇଁ ବିଭିନ୍ ଆନୁଷଙ୍ଗିକ ଦିଗ ଉପରେ ଆଲୋଚନା ହୋଇଛି

ମଙ୍ଗୁ ମଠର ମନ୍ଦିର ଗାଦିଘର ଓ ମହନ୍ତଙ୍କ ବାସଗୃହ ଛାଡ଼ି ରହିଥିବା ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନକୁ ମଧ୍ଧ ଉଛେଦ କରାଯିବ

ସ୍ଟଚନାଯୋଗ୍ୟ ଯେ ଉଛେଦ ପ୍ରକ୍ରିୟା ନେଇ ମଠର ମହନ୍ତଙ୍ଙ ସହ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା

ଏହି ମ୍ୟାଚ୍ ପାଇଁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଚାଲିଛି